ସେ କହିଛନ୍ତି ବର୍ତ୍ତମାନର ଭାରତ ମାନବ ଜାତିର କଲ୍ୟାଣ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଅଗ୍ରସର ହେବାର ଆଭିମୁଖ୍ୟ ସହ ବିକାଶ ଆଡ଼କୁ ଯାଉଛି

ସେ କହିଛନ୍ତି ଭାରତ ପ୍ରତିଭାର ଏକ ଗନ୍ତାଘର ଓ ଏହା ସର୍ବଦା ସଂସ୍କାରକୁ ଏହାର ନୀତିରେ ପ୍ରାଧାନ୍ୟ ଦେଇଆସିଛି ଫଳରେ ଅନେକ ସାମାଜିକ ଓ ଅର୍ଥନୈତିକ ସଙ୍କଟର ଏହା ସହଜରେ ସମ୍ମୁଖୀନ ହୋଇପାରୁଛି ସେ କହିଛନ୍ତି ଭାରତ କୋଭିଡ୍ ନାଇଷ୍ଟିନ୍ର ସଫଳତାର ସହ ମୁକାବିଲା କରୁଛି ଓ ସରକାର ଲୋକମାନଙ୍କ କଲ୍ୟାଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି

ସେ କହିଛନ୍ତି ବୈଷୟିକଜ୍ଞାନ ଯୋଗୁଁ ହିତାଧିକାରୀମାନଙ୍କ ପାଖରେ ସିଧାସଳଖ ରିହାତି ଅର୍ଥ ପହଞ୍ଚୁଛି ଓ ତାହାର ବାଟମାରଣା ହୋଇପାରୁ ନାହିଁ ଭାରତରେ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବିଦେଶୀ କମ୍ପାନୀମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ସେ କହିଛନ୍ତି ଭାରତ ବିଶ୍ୱର ଉନ୍କକ୍ତ ଅର୍ଥନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ଓ ବିଦେଶୀ କମ୍ପାନୀମାନେ ଏଠାରେ ଆସି ସହଜରେ ପୁଞ୍ଜିନିବେଶ କରିପାରିବେ ବିଦେଶୀ କମ୍ପାନୀମାନଙ୍କୁ ଭାରତ ଯେଉଁଭଳି ସୁବିଧାମାନ ପ୍ରଦାନ କରୁଛି ବିଶ୍ୱର କ୍ୱଚିତ୍ ଦେଶ ଏଭଳି ସୁବିଧା ଦେଇପାରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଭାରତରେ କୃଷି ଏମ୍ଏସ୍ଏମ୍ଇ ପ୍ରତିରକ୍ଷା ଏବଂ ମହାକାଶ ଓ ଔଷଧ ଉତ୍ପାଦନ ଭଳି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗମାନ ରହିଛି ସେ କହିଛନ୍ତି ଆତ୍କନିର୍ଭର ଭାରତ ଅର୍ଥ ନୁହେଁ ନିଜକୁ ଆବଦ୍ଧ କରି ରଖିବା କିମ୍ବା ସମଗ୍ର ବିଶ୍ୱପାଇଁ ଦ୍ୱାର ବନ୍ଦ କରିଦେବା ଏହାର ଅର୍ଥ ହେଉଛି ଆତ୍କନିର୍ଭରଶୀଳ ହେବା ଓ ଦେଶୀୟ ଜ୍ଞାନକୌଶଳରେ ଉତ୍ପାଦନ କରିବା ତାଙ୍କର ଅଭିଭାଷଣ ସମାପ୍ତ କରି ଶ୍ରୀ ମୋଦୀ କହିଛନ୍ତି ଏହି କାର୍ଯ୍ୟକ୍ରମ ପଣ୍ଡିତ ରବିଶଙ୍କରଙ୍କ ଜନ୍ମ ଶତବାର୍ଷିକୀରେ ପଡୁଛି ପଣ୍ଡିତ ରବିଶଙ୍କର ମଧ୍ୟ ଭାରତୀୟ ଶାସ୍ତ୍ରୀୟ ସଂଗୀତକୁ ସମଗ୍ର ବିଶ୍ୱରେ ପ୍ରସାର କରିଥିଲେ

ଏହି କାର୍ଯ୍ୟକ୍ରମରେ ବିଶ୍ୱର ବହୁ ବଡ଼ ବଡ଼ ନେତା ଓ ଉଦ୍ୟୋଗପତିମାନେ ଉଭୟ ଭାରତ ଓ ବିଶ୍ୱ ଅର୍ଥନୈତିକ ସୁଧାର ଉପରେ ଆଲୋଚନା କରିବାକୁ ସୁଯୋଗ ପାଇବେ ଇଣ୍ଡିଆ କୋଭିଡ୍ ନାଇଣ୍ଟିନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭାରତ କୋଭିଡ୍ ନାଇଷ୍ଟିନ୍ର ସଫଳତାର ସହ ମ୍ରକାବିଲା କରିଛି ଓ ଭାରତର ଜନସଂଖ୍ୟାକୁ ଦେଖିଲେ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ଏଠାରେ ସଫକ୍ରମିତ ହାର ଓ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି ମନ୍ତ୍ରଣାଳୟ କହିଛି ଭାରତରେ ଏ ପର୍ଯ୍ୟନ୍ତ କୋଭିଡ୍ ନାଇଷ୍ଟିନ୍ର ଗୋଷୀ ସଫକ୍ରମଣ ହୋଇନାହିଁ

କୋଭିଡ୍ ସଂକ୍ରମଣଠାରୁ ଏ ମଧ୍ୟରେ ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ଗୋଟିଏ ଦିନରେ ଏହା ମଧ୍ୟ ସର୍ବାଧିକ ନମୁନା ପରୀକ୍ଷଣ

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ସ୍ପାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ ଏହି ବୈଠକ ବସିଥିଲା ଏଥିରେ ଦେଶର କୋଭିଡ୍ ନାଇଷ୍ଟିନ୍ ସ୍ଥିତି ବିଷୟରେ ବିସ୍ତୁତ ବିବରଣୀ ଉପସ୍ଥାପନ କରାଯାଇଛି

ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ସଂକ୍ରମଣ ବ୍ୟାପିବାକୁ ରୋକିବା ନିୟମର କଡ଼ାକଡ଼ି ପାଳନ ଓ ତଦାରଖ କାର୍ଯ୍ୟ ପ୍ରତି ଅଧିକ ଆଲୋକପାତ କରିବାକୁ ହେବ ଏହା ସହିତ ନମୁନା ପରୀକ୍ଷା ବ୍ୟବସ୍ଥାରେ ବୃଦ୍ଧି କରିବାକୁ ପଡ଼ିବ ଓ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିବାକୁ ହେବ ସେ କହିଛନ୍ତି ଆଗୁଆ ଚିହ୍ନଟ ଓ ଚିକିତ୍ସା ମାଧ୍ୟମରେ ମୃତ୍ୟୁ ହାର କମ୍ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକ୍ର ସୁଜିତ କେ ସିଂହ କୋଭିଡ୍ ସଂକ୍ରମଣ ସମୟରେ ଦେଶରେ ତଦାରଖ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ଜନସଚେତନତା ବୃଦ୍ଧି ଓ ଲୋକମାନଙ୍କୁ ଯୋଗାଯୋଗ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଅଷ୍ଟମ କ୍ଷମତାପନ୍ନ ଗୋଷ୍ଠୀର ଚେୟାରମ୍ୟାନ୍ ଅମିତ ଖରେ ବିସ୍ତୂତ ବିବରଣୀ ପ୍ରଦାନ କରିଥିଲେ ଏହି ବୈଠକରେ ଡକୁର ହର୍ଷବର୍ଦ୍ଧନଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ଜାହାଜ ଚଳାଚଳ ଓ ରସାୟନ ଏବଂ ସାର ରାଷ୍ଟ୍ର ମନ୍ତ୍ରୀ ମନଶୁଖ ମାଣ୍ଡବିୟ ଓ ନୀତିଆୟୋଗ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଦସ୍ୟ ଡକ୍ଟର ବିନୋଦ ପଲ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ

ସେହି ପୋଲଗୁଡ଼ିକ ସୀମା ସଡ଼କ ସଙ୍ଗଠନଦ୍ୱାରା ନିର୍ମାଣ କରାଯାଇଥିଲା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସେନାବାହିନୀ ମୁଖ୍ୟ ଏମ୍ଏମ୍ ନର୍ବଣେ ପ୍ରତିରକ୍ଷା ସଚିବ ଅକ୍ଷୟ କୁମାର ଓ ବହୁ ବରିଷ୍ଠ ଅଫିସର ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସେହି ପୋଲଗୁଡ଼ିକୁ ଉଦ୍ଘାଟନ କରିଛନ୍ତି